କ୍ୟାବିନେଟ୍ର ବୈଠକ ଆକି ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଷ୍ ବୈଠକ ବସିବ

ଅନର୍ସ ଓ ଜେନେରାଲରେ ଖାଲିଥିବା ସିଟ୍ ଅନୁଯାୟୀ ନାମଲେଖା ହେବ

ଆଦର୍ଶ ବିଦ୍ୟାଳୟ ସ୍ରାନାନ୍ତର ପ୍ରତିବାଦରେ ଆଠମଲ୍କିକ ବିକାଶ ମଞ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ଫଳରେ ଦୋକାନବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ବନ୍ଦ ରହିଛି

ଏହାକୁ ବିକାଶ ମଞ ପକ୍ଷରୁ ବିରୋଧ କରାଯାଇଛି ଅଧିକ ଜାଗା ମିଳୁଥିବାରୁ ବିଦ୍ୟାଳୟକୁ ସ୍ତାନାନ୍ତର ପାଇଁ ନିଷ୍ବଭି ନିଆଯାଇଥିବା ଶିକ୍ଷା ବିଭାଗ ପକ୍ଷରୁ ସ୍ଟଚନା ଦିଆଯାଇଛି ଅନ୍ୟପକ୍ଷରେ ଏହି ନିଷ୍ବଉି ପରିବର୍ଉନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ମଞ ଚେତାବନୀ ଦେଇଛି

ତେବେ ଏମସିଏଲ କର୍ତ୍ତୁପକ୍ଷ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଉଦ୍ୟମ ଜାରି ରଖଥିବା ଜଣାଯାଇଛି

ଯାହାକୁ ନେଇ ବିଶ୍ୱବାସୀ ଏବେ ଚିନ୍ତିତ

ଏଥପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ ବ୍ୟବସ୍କା ମଧ୍ଧ ଗ୍ରହଣ କରାଯାଇଛି

ଭଦ୍ଦକ ହତ୍ୟାକାଣ୍ଡ ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଇପୁର ପଞ୍ଚାୟତ ଚୁଡାକୁଟି ତାଳସିଠା ଗ୍ରାମରେ ଗତକାଲି ବିଳଧିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି ଜଣେ ଦୁର୍ବୂର୍ତ ଝିଅକୁ ବାନ୍ଧି ତା ସମ୍ମୁଖରେ ମାଆକୁ ହତ୍ୟା କରିଛି ମୃତ ମହିଳାଙ୍କ ନାମ ଭକ୍ତିଲତା ବେହୁରିଆ ତାଙ୍କ ସ୍ୱାମୀ ଗତକାଲିଠାରୁ ନିଖୋଜ ହୋଇଥିବା ଜଣାପଡିଛି ଗ୍ରାମର ବାବୁଆ ଓରଫ ଗୋପୀନାଥ ମହାନ୍ତ ନିଖୋଜ ସ୍ୱାମୀଙ୍କ ମୋବାଇଲ ଓ ବାଇକ୍ ଧରି ରାତିରେ ତାଙ୍କ ଘର ପାଖରେ ପହଞ୍ଚଥିଲା

ଖବର ପାଇ ଧାମନଗର ପୁଲିସ ଘଟଣାସ୍ତ୍ରଳରେ ପହଞ୍ ମୂତଦେହକୁ ବ୍ୟବଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖ୍ଛି

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଷେସନରୋଡ଼ସ୍ଥିତ ଲାଇନ୍ ହଟିଙ୍ଗ ନିକଟରେ ଏହି ଦୂଃଖଦ ଘଟଣା ଘଟିଛି ପାରିବାରିକ କଳହରୁ ବଡ ଭାଇ ସାନ ଭାଇକୁ ଠେଙ୍ଗାରେ ପିଟି ଦେବାରୁ ମୃତ୍ୟୁ ହୋଇଛି ପୁଲିସ ବଡ଼ଭାଇକୁ ଗିରଫ କରି ତଦନ୍ତ ଜାରି ରଖିଛି

ସେହିପରି ଧାମରା ମୁହାଣରେ ଜଣେ ମହ୍ୟଜୀବୀର ମୁତଦେହ ଉଦ୍ଧାର ହୋଇଛି